ପୀୟୁଷ ଗୋୟଲ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟଷ୍ ଗୋୟଲ୍ କହିଛନ୍ତି ଦେଶର ସ୍ୱାର୍ଥପାଇଁ ଭାରତ ଆଞ୍ଚଳିକ ପର୍ଷ୍ଣାଙ୍ଗ ଅର୍ଥନୈତିକ ସହଯୋଗ ଚୃକ୍ତି ବା ଆର୍ସିଇପିରେ ଯୋଗ ନ ଦେବାକୃ ନିଷ୍ପଭି ନେଇଛି ଗତକାଲି ନୁଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି କୃଷକ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଗୋଷ୍ଠୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି ଭାରତର ସ୍ୱାର୍ଥଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ୍ ପ୍ରଧାନମନ୍ତ୍ରୀ ଆର୍ସିଇପିର ସଦସ୍ୟ ରାଷ୍ଟ୍ରମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ ଏବଂ ଜାତୀୟ ସ୍ୱାର୍ଥ ଦୂଷ୍ଟିରୁ ଏଥିରେ କୌଣସି ସାଲିକ୍ କରାଯିବ ନାହିଁ ବୋଲି ସ୍ୱଷ୍ଟ କରିଦେଇଥିଲେ ଶ୍ରୀ ଗୋୟଲ୍ କହିଛନ୍ତି ଆର୍ସିଇପିରେ ଯୋଗ ଦେବାପାଇଁ ତିନୋଟି ପ୍ରମୁଖ ପ୍ରସଙ୍ଗ ଭାରତ ଆଗରେ ଥିଲା ସେଗୁଡ଼ିକ ହେଲା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବାଣିଜ୍ୟିକ ସମତା ରକ୍ଷା ଆର୍ସିଇପି ବଜାରରେ ଭାରତୀୟ ସାମଗ୍ରୀ ଓ ସେବାର ବିକ୍ରିବଟା ଓ ସୁରକ୍ଷା ଏବଂ ଅସାଧୁ ବାଶିଜ୍ୟିକ ବ୍ୟବସ୍ଥାରୁ ଭାରତୀୟ ଉଦ୍ୟୋଗଗୁଡ଼ିକୁ ସୁରକ୍ଷା ଦେବା ବିଶେଷକରି ବାଣିଜ୍ୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ଭାରତୀୟ ସାମଗ୍ରୀକୁ ଉତ୍ତମ ବଜାର ସୁବିଧା ଯୋଗାଣ ତଥା ଭାରତୀୟ ବଜାରରେ ବିଦେଶୀ ସାମଗ୍ରୀ ଗଦାକରି ସେଗୁଡ଼ିକୁ ଶସ୍ତାରେ ବିକ୍ରି କରିବାଭଳି ପରିସ୍ଥିତିକୁ ରୋକିବା ଉପରେ ଭାରତ ବିଶେଷ ଗୁରୁତ୍ୱ ଦେଇଥିଲା ଏହିସବ୍ ପ୍ରସଙ୍ଗ ଉପରେ ଆର୍ସିଇପିରେ କୌଣସି ନିଷ୍କଭି ନିଆଯାଇ ନ ଥିବାର ଭାରତ ଏଥିରେ ଯୋଗଦେଇ ନାହିଁ ବିରୋଧି ଦଳଗୁଡ଼ିକର ସମାଲୋଚନା ସମ୍ପର୍କରେ ଶ୍ରୀ ଗୋୟଲ୍ କହିଛନ୍ତି ୟୁପିଏ ସରକାର କ୍ଷମତାରେ ଥିବା ସମୟରେ ଏଥିରେ ଭାରତର ଯୋଗଦାନ ନେଇ ଆର୍ସିଇପି ବୈଠକରେ ଆଲୋଚନା ଆରମ୍ଭ କରିଥିଲା ଏହାଛଡ଼ା ସେମାନେ ବାଣିଜ୍ୟ କ୍ଷେତ୍ରରେ ଆଉ କେତେକ ପଦକ୍ଷେପ ନେଇଥିଲେ ଯାହା ଦେଶର ସ୍ୱାର୍ଥର ପରିପନ୍ତ୍ରୀ ଥିଲା

ୟୁପିଏ ସରକାରଙ୍କ ସମୟରେ ହୋଇଥିବା ତ୍ରଟିକୁ ସରକାର ଏବେ ସଂଶୋଧନ କରୁଛନ୍ତି ଏବଂ ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଆଶିବାକୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ ସ୍ଚଚନା ଦେଇଛନ୍ତି ସେ କହିଛନ୍ତି ଭାରତ କୌଣସି ବାଶିଜ୍ୟିକ ଚୂକ୍ତିରେ ତରବରିଆ ଭାବେ ସ୍ୱାକ୍ଷର କରିବ ନାହିଁ ଏକ୍ଷେତ୍ରରେ ଦେଶର ସ୍ୱାର୍ଥକୃ ସର୍ବଦା ଅଗ୍ରାଧିକାର ଦିଆଯିବ କାପାନ ଦକ୍ଷିଣ କୋରିଆ ଏବଂ ଆସିଆନ୍ ରାଷ୍ଟ୍ରସମ୍ବହ ସହିତ ଭାରତର ଯେଉଁ ମୁକ୍ତ ବାଶିଜ୍ୟ ଚୂକ୍ତି ବା ଏଫ୍ଟିଏ ରହିଛି ତାହାର ମଧ୍ୟ ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି ଏକ ପ୍ରଶ୍ୱର ଉତ୍ତରରେ ଶ୍ରୀ ଗୋୟଲ୍ କହିଛନ୍ତି ଆମେରିକା ଏବଂ ୟୁରୋପୀୟ ସଂଘ ସହ ନୃତନ ବାଣିଜ୍ୟ ଚୁକ୍ତି କରିବାକୁ ଭାରତ ଉଦ୍ୟମ କରୁଛି ସେସବୁ ବଜାରରେ ଭାରତୀୟ ସାମଗ୍ରୀ ଓ ସେବାର ଚାହିଦା ରହିଛି ଏହି ବଜାର ମାଧ୍ୟମରେ ଭାରତ ବିଭିନ୍ନ ସମୃଦ୍ଧ ବୈଦେଶିକ ବଜାର ସହିତ ସମ୍ପର୍କ ସ୍ଥାପନ କରିପାରିବ ବୋଲି ସେ ସ୍ବଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପଭିକୁ ଭାରତର ବିଭିନ୍ନ ଶିଳ୍ପୋଦ୍ୟୋଗ ଓ ବ୍ୟବସାୟ ସଙ୍ଗଠନ ସ୍ୱାଗତ କରିଛନ୍ତି ବୋଲି ଶ୍ରୀ ଗୋୟଲ୍ କହିଛନ୍ତି ସେଣ୍ଟର ଇଥାନଲ୍ ଏଣିକି ପାଣିଆ ଗୁଡ଼ରୁ ଅତିରିକ୍ତ ଇଥାନଲ୍ ଉତ୍ପାଦନ କରିବାପାଇଁ ପରିବେଶ ମନ୍ତ୍ରଶାଳୟର ସ୍ୱତନ୍ତ୍ର ଅନ୍ଦ୍ରମତି ଦରକାର ପଡ଼ିବ ନାହିଁ ଏହାଫଳରେ ଚାଷୀ ଏବଂ ଚିନିଶିଳ୍ପ ଉପକୃତ ହେବେ ଏ ସମ୍ପର୍କରେ ସ୍ଟଚନା ଦେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଇଥାନଲ୍ ଉତ୍ପାଦନଦ୍ୱାରା ପରିବେଶ ପ୍ରଦ୍ଷଣ ହେବ ନାହିଁ ତେଣ୍ର ସେଥିପାଇଁ ଅନ୍ତମତି ପତ୍ରର ଆବଶ୍ୟକତା ନାହିଁ ଯେଉଁ ଚିନିକଳମାନେ ଇତିମଧ୍ୟରେ ପରିବେଶ ଅନୁମତି ହାସଲ କରିଛନ୍ତି ସେମାନଙ୍କୁ ଇଥାନଲ୍ ଉତ୍ପାଦନପାଇଁ ଅଲଗା ଅନ୍ଦ୍ରମତିର ଆବଶ୍ୟକତା ନାହି

ଏଥିରେ ଭାରତର ପରିବେଶ ମନ୍ତ୍ରୀ ପ୍ରକାଶ କାବ୍ଡେକର ଯୋଗଦେବେ

ପରିବେଶ ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଏହି ସଙ୍ଗଠନର ଲକ୍ଷ୍ୟ ସେଣ୍ଟର୍ ଓନିଅନ୍ ପିଆଜ ଯୋଗାଣ ନେଇ ସୂଷ୍ଟି ହୋଇଥିବା ଅଭାବ ଦୂର କରିବା କ୍ଷେତ୍ରରେ କେନ୍ଦ୍ର ସରକାର ସଂଯୋଜକ ଭାବେ କାର୍ଯ୍ୟ କରିବେ ଏବଂ ଅନ୍ୟ ଦେଶରୁ ଶୀଘ୍ର ପିଆଜ ଆମଦାନୀ ଦିଗରେ ଉଦ୍ୟମ କରିବେ ଏଥିପାଇଁ ଆଫଗାନିସ୍ତାନ ଇଜିପ୍ଟ୍ ତୁର୍କୀ ଏବଂ ଇରାନ୍ରେ ଥିବା ଭାରତୀୟ ମିଶନ୍ଗୁଡ଼ିକୁ ପିଆଜ ଯୋଗାଣ ପାଇଁ ଅନୁରୋଧ କରାଯିବ ପିଆଜର ମୂଲ୍ୟ ଏବଂ ଉପଲବ୍ଧତା ସମ୍ପର୍କର ସମୀକ୍ଷା କରି ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଏହି ନିଷ୍ପଭି ନେଇଛନ୍ତି

ଓଭରାଲ୍ ପଲ୍ୟସନ୍ ସରକାର ଦେଶର ଉତ୍ତର ଭାଗରେ ସ୍ଚୃଷ୍ଟି ହୋଇଥିବା ପ୍ରଦୃଷଣ ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ଏଥିସହ ପଣ୍ଢିମ ଭାରତରେ ଘୂର୍ଷିଝଡ଼ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ମଧ୍ୟ ସେ ସମୀକ୍ଷା କରିଛନ୍ତି ଏହାପରେ କ୍ୟାବିନେଟ୍ ସଚିବ ରାଜୀବ୍ ଗୌବା ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ ପଞ୍ଜାବ ଓ ହରିୟାଣାରେ ବର୍ତ୍ତମାନ ମଧ୍ୟ ଫସଲ ଅବଶେଷ ପୋଡ଼ାଯାଉଥିବା ଘଟଣା ନଜରକୁ ଆସୁଛି ଏବଂ ଏ ସମ୍ପର୍କରେ ଅଧିକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ରହିଛି ଏହାକୁ ରୋକିବାପାଇଁ ଦୁଇ ରାଜ୍ୟର କ୍ଷେତଗୁଡ଼ିକରେ ଅଧିକ ସଂଖ୍ୟାରେ ପର୍ଯ୍ୟବେକ୍ଷକ ଟିମ୍ ମୁତୟନ କରି ନିୟମ ଉଲ୍ଲୁଙ୍ଘନକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ଆଗକୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବାକୁ ଏହି ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ବାୟୁ ପ୍ରଦୃଷଣ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ହସେ କହିଛନ୍ତି ଇତିମଧ୍ୟରେ ସୁପ୍ରିମ୍କୋର୍ଟ ଦିଲ୍ଲୀ ପଞ୍ଜାବ ହରିୟାଣା ଓ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ୍ କାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ପ୍ରତିବର୍ଷ ପ୍ରଦ୍ଷଣକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହେଉଛି ଏବଂ ଦିଲ୍ଲୀ ସରକାର ନାଗରିକ କମିଟି ଓ ଅନ୍ୟ ରାଜ୍ୟ ସରକାରମାନେ ଠିକ୍ଭାବେ ଦାୟିତ୍ୱ ତ୍ଲାଉ ନାହାନ୍ତି ଅନ୍ୟପକ୍ଷରେ ଫସଲ ଅବଶେଷ ଜଳାଯାଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିବାପାଇଁ ଡ୍ରୋନ୍ର ସାହାଯ୍ୟ ନେବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପ୍ରସ୍ତାବ ଦେଇଛନ୍ତି

ଏହାଫଳରେ ଜିକୋଲା ପାସ୍ ସମେତ ଶ୍ରୀନଗର ଜମ୍ମ ଲେହ ମନାଲି ଓ ମୋଗଲ୍ ରୋଡ୍ରେ ଯାନବାହନ ଚଳାଚଳ ବ୍ୟାହତ ହେବ କେତେକ ସ୍ଥାନରେ ପ୍ରବଳ ତୃଷାରପାତ ଯୋଗୁଁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହେବାର ସମ୍ଭାବନା ରହିଛି ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ପରିସ୍ଥିତିର ମୁକାବିଲାପାଇଁ ଉଦ୍ୟମ ଜାରି ରଖିଛନ୍ତି ସାଇକ୍ଲୋନ୍ ଆରବ ସାଗରେ ସୃଷ୍ଟି ହୋଇଥିବା ଅତି ଭୀଷଣ ତୋଫାନ୍ ମହା ଆସନ୍ତାକାଲି ସକାଳ ସୁଦ୍ଧା ଗୁଜୁରାଟ୍ ଉପକୃଳ ଅତିକ୍ରମ କରି ଡିୟୁ ଉପରେ ମାଡ଼ ହେବ

ବାତ୍ୟା ମହା ପ୍ରଭାବରେ ଗୁଜୁରାଟ୍ର ସୌରାଷ୍ଟ୍ର ଏବଂ ଆଖପାଖ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଏବେ ଗଭୀର ଅବପାତର ରୂପ ନେଇଛି

ଏହା ଏକ ବାତ୍ୟାର ରୂପ ନେଇ ଉତ୍ତର ଉତ୍ତର ପଣ୍ଢିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷର୍ତ୍ତ ସ୍ୱଚନା ଦିଆଯାଇଛି ଦିଲ୍ଲୀ ଏଲ୍ଜି ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବାଇଜଲ୍ ରାଜଧାନୀରେ ସୃଷ୍ଟି ହୋଇଥିବା ପୁଲିସ୍ କର୍ମଚାରୀଙ୍କ ଅଭୂତପୂର୍ବ ପ୍ରତିବାଦ ଘଟଣାର ସମୀକ୍ଷା କରିଛନ୍ତି ଓକିଲଙ୍କ ସହ ସଂଘର୍ଷ ପରେ ଦିଲ୍ଲୀ ପୁଲିସ୍ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛି ସ୍ଥିତି ସମ୍ପର୍କରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର କମିଶନର୍ ପ୍ରବୀର ରଞ୍ଜନ ଶ୍ରୀ ବାଇଜଲ୍ଙ୍କୁ ଅବଗତ କରାଇଛନ୍ତି ଏ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ମଧ୍ୟ ଉପରାଜ୍ୟପାଳଙ୍କୁ ଅବଗତ କରାଯାଇଛି ଶ୍ରୀ ବାଇଜଲ୍ କହିଛନ୍ତି ଅପରାଧ ନିୟନ୍ତ୍ରଣ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପୁଲିସ୍ ଏବଂ ଓକିଲ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମ୍ଭ ଏହି ଦୁଇ ସ୍ତମ୍ଭ ମଧ୍ୟରେ ଉତ୍ତମ ସମନ୍ୱୟ ଅପରିହାର୍ଯ୍ୟ ଘଟଣାରେ ଯେଉଁ ପୁଲିସ୍ କର୍ମଚାରୀମାନେ ଆହତ ହୋଇଛନ୍ତି ସେମାନଙ୍କୁ ବିନା ମୂଲ୍ୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଶ୍ରୀ ବାଇଜଲ୍ ଦିଲ୍ଲୀ ପୁଲିସ୍ କମିଶନର୍ ଅମ୍ବଲ୍ୟ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ଘଟଣାରେ ଯେଉଁ ଆଇଜୀବୀମାନେ ଆହତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଆବଶ୍ୟକ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସେ ରାଜ୍ୟର ମୁଖ୍ୟ ସଚିବ ବିଜୟ କୁମାର ଦେବଙ୍କୁ କହିଛନ୍ତି ହଜାର ହଜାର ପୁଲିସ୍ କର୍ମଚାରୀ ଗତକାଲି ଦିଲ୍ଲୀ ପୁଲିସ୍ ସଦର କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ଘଟଣାର ପ୍ରତିବାଦ କରିବା ସହ ସେମାନଙ୍କ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷାନ ଦାବି କରିଥିଲେ

ଏହି ହିଂସାକାଣ୍ଡ ଘଟଣାକୁ ଦିଲ୍ଲୀ ହାଇକୋର୍ଟ ନାପସନ୍ଦ କରିବା ସହ ଘଟଣା ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବସରପ୍ରାପ୍ତ ବିଚାରପତି ଏସ୍ପି ଗର୍ଗ ଏହାର ତଦନ୍ତ କରିବେ ଏହି ଘଟଣାରେ ଅଦାଲତ ମଧ୍ୟ ଦୁଇ ଜଣ ବରିଷ ପୁଲିସ୍ ଅଧିକାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଆଦେଶ ଦେଇଛନ୍ତି

ଦ୍ୱିତୀୟ ରାଉଣ୍ଡରେ ଚିରାଗ୍ ଓ ସାତ୍ତ୍ୱିକ୍ ଜାପାନ୍ର ହିରୋୟୁକି ଏଶ୍ଡୋ ଓ ୟୁତା ଓ୍ବାତାନାବେଙ୍କ ଯୋଡ଼ିକୁ ଭେଟିବେ